ସନ୍ତାସବାଦୀ ଗୋଷ୍ଠୀଗୁଡ଼ିକୁ ପାର୍ଷି ପ୍ରଦାନ ବନ୍ଦ ନକଲେ ପାକିସ୍ତାନ ବିରୁଦ୍ଧରେ କଠୋର ପଦକ୍ଷେପ ନିଆଯିବାକୁ ଚେତାବନୀ ଦିଆଯାଇଛି

ଲସ୍କରେ ତୟବା ଓ ଜୈସେ ମହମ୍ମଦ ଭଳି ସନ୍ତାସବାଦୀ ଗୋଷୀଗୁଡ଼ିକୁ ଏହା ପାଣ୍ଠି ପ୍ରଦାନ ବନ୍ଦ ନ କଲେ ପାକିସ୍ତାନ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏଫ୍ଏଟିଏଫ୍ ଚେତାବନୀ ଦେଇଛି ପ୍ୟାରିସରେ ଆର୍ଥିକ କ୍ରିୟାନୁଷ୍ଠାନ ଟାସ୍କଫୋର୍ସର ପ୍ରର୍ଷାଙ୍ଗ ଅଧିବେଶନରେ ଏହି ନିଷ୍ପଭି ଗ୍ରହଣ କରାଯାଇଛି

କଳାଧନକୁ ଆଇନ୍ ସମ୍ମତ କରିବାକୁ ରୋକିବା ସନ୍ତାସବାଦୀମାନଙ୍କୁ ପାଖି ଯୋଗାଣ ବନ୍ଦ କରିବା ଓ ଆନ୍ତର୍ଜାତିକ ଆର୍ଥିକ ବ୍ୟବସ୍ଥା ପ୍ରତି ବିପଦକୁ ଦୂର କରିବା ଉଦ୍ଦେଶ୍ୟରେ ଆଇନଗତ ଓ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରିବାର ଲକ୍ଷ୍ୟରେ ଏହାର ଗଠନ କରାଯାଇଥିଲା ଗୁଜରାତ ରୋଡ୍ ଶୋ' ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ଫ୍ଙ୍କ ଭାରତ ଗସ୍ତ ସମୟରେ ଅହମ୍ମଦାବାଦରେ ହେବାକୁ ଥିବା ରୋଡ୍ ଶୋ' ପାଇଁ ସମସ୍ତ ପ୍ରସ୍ତୁତି ପୂର୍ଣ୍ଣ ମାତ୍ରାରେ ଆଗେଇ ଚାଲିଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଟ୍ରମ୍ପ୍ ଏହି ରୋଡ୍ ଶୋ'ରେ ଭାଗ ନେବେ ଏଥିରେ ଭାରତର ସଂସ୍କୃତି ଓ ବିବିଧତାର ପ୍ରତିଫଳନ ହେବ

ଅହଜ୍ଞଦାବାଦ ପୌର କମିଶନର ବିଜୟ ନେହେରା ଏକ ଟ୍ୱିଟ୍ କରି କହିଛନ୍ତି ରୋଡ୍ ଶୋ'ରେ ଏକ ଲକ୍ଷରୁ ଅଧିକ କଳାକାର ଅଂଶଗ୍ରହଣ କରିବାର ନିର୍ଣ୍ଣିତ କରାଯାଇଛି ଇତିମଧ୍ୟରେ ଅହଞ୍ଚନ୍ଦାବାଦରେ ନିରାପତ୍ତା ବାହିନୀ ଯବାନମାନଙ୍କୁ ମୁତୟନ କରାଯାଇ ସାରିଛି ଓ ବିଏସ୍ଏଫ୍ ଯବାନମାନେ ରୋଡ୍ ଶୋ' ହେବାକୁ ଥିବା ପଥରେ ପହରା ଦେଉଛନ୍ତି

ସୋମବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ ଟ୍ରମ୍ପ୍ ଞ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ

ଏହାର ଅନନ୍ୟ ଡିଜାଇନ୍ ପାଇଁ ଏହା ମଧ୍ୟ ଜଣାଶୁଣା ଭାରତୀୟ ସବୁଜ୍ଜ ନିର୍ମାଣ ପରିଷଦ ପକ୍ଷରୁ ସୁବର୍ଷ୍ଣ ସବୁଜ ସାର୍ଟିଫିକେଟ୍ ପାଇବାରେ ଏହା ହେଉଛି ପ୍ରଥମ ଷ୍ଟାଡିୟମ୍ ଟ୍ରମ୍ପ୍ ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପ୍ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ବେଶ୍ ପସନ୍ଦ କରନ୍ତି ତାଙ୍କର ଭାରତ ଗସ୍ତ ସମୟରେ ଦୂଇ ନେତାଙ୍କ ମଧ୍ୟରେ କଥାବାର୍ତ୍ତା ହେବ ଗତକାଲି କଲୋରାଡୋରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଶ୍ରୀ ଟ୍ରମ୍ଫ୍ଙ୍କ ଭାରତ ଗସ୍ତ ସମୟରେ ଉଭୟ ନେତା ପ୍ରତିରକ୍ଷା ନିରାପତ୍ତା ଓ ବାଣିଜ୍ୟ ସମେତ ମୋଟାମୋଟି ଦ୍ୱିପକ୍ଷିୟ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବାର ଆଶା କରାଯାଉଛି

ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ଆଜି ଉଚ୍ଚଶିଖରରେ ପହଞ୍ଚିଛି ଦୁଇ ଦେଶ ମଧ୍ୟରେ ଭାଗିଦାରୀ ସମ୍ପର୍କ ଗଢ଼ି ଉଠିଛି ଓ ଏକବିଂଶ ଶତାବ୍ଦୀରେ ଏହା ଆହୁରି ଅଧିକ ଘନିଷ୍ଠ ହେବ ସନ୍ତାସବାଦର ଦମନଠାରୁ ଆରମ୍ଭ କରି ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଶାନ୍ତି ଓ ସମୂଦ୍ଧି ପର୍ଯ୍ୟନ୍ତ ପ୍ରାୟ ସମସ୍ତ ବିଷୟରେ ଭାରତ ଓ ଆମେରିକାର ଆଭିମୁଖ୍ୟ ସମାନ ରହିଛି ଜେକେ ସିଜ୍ ଫାୟାର ଭାଓଲେସନ ଜାମ୍ମୁ କାଶ୍ମୀରର ପୁଞ୍ଚ କିଲ୍ଲା ସ୍ଥିତ ସାହାପୁର ସେକ୍ଟରରେ ପାକିସ୍ତାନୀ ସୈନ୍ୟମାନେ ନିୟନ୍ତ୍ରଣ ରେଖାଠାରେ ଆଖିବୁଝା ଗୁଳିଚାଳନା କରି ପୁନର୍ବାର ଅସ୍ତ୍ରବିରତି ଲଙ୍ଘନ କରିଛନ୍ତି ଜିଲ୍ଲା ଡେପୁଟି କମିଶନର ରାହୁଲ ଯାଦବ ଆମ ଜାନ୍ମୁ ସମ୍ଭାଦଦାତାଙ୍କୁ କହିଛନ୍ତି ଆଜି ଅପରାହୁରେ ପାକିସ୍ତାନୀ ସୈନ୍ୟମାନେ ସାହାପୁର ସେକ୍ଟରରେ ଅବସ୍ଥିତ ଭାରତୀୟ ଆଗୁଆଘାଟି ଓ ଆବାସିକ ଅଞ୍ଚଳକୁ ଲକ୍ଷ୍ୟ କରି ପ୍ରବଳ ଗୁଳିଗୋଳା ବର୍ଷଣ କରିଥିଲେ ଏହି ଗୁଳିଗୋଳା ବର୍ଷଣରେ ଭାରତ ପଟରୁ ଧନଜୀବନ ହାନୀର କୌଣସି ଖବର ମିଳିନାହିଁ ସେ କହିଛନ୍ତି କିଛି ମୋର୍ଟାର୍ ବଲୱତ୍ ଗ୍ରାମର ଏକ ମାଧ୍ୟମିକ ସ୍କୁଲ୍ ପଡ଼ିଆ ମଧ୍ୟରେ ପଡ଼ିଥିଲା କିନ୍ତୁ ଆଜି ସ୍କୁଲ୍ ଛୁଟି ଥିବାରୁ ଏଥିଯୋଗୁଁ କୌଣସି ପିଲାଙ୍କର କିଛି କ୍ଷତି ଘଟିନାହିଁ ଶୋକତ ଅଲ୍ଲି ନାମକ ଜଣେ ସ୍ଥାନୀୟ ବ୍ୟକ୍ତି କହିଛନ୍ତି ଆଜି ଅପରାହୁରେ ପାକିସ୍ତାନୀ ସୈନ୍ୟମାନେ ହଠାତ୍ ପ୍ରବଳ ଗୁଳିଗୋଳା ବର୍ଷଣ କରିଦେଇଥିଲେ ଏହାପରେ ଗ୍ରାମବାସୀମାନଙ୍କ ମଧ୍ୟରେ ଭୟର ଆତଙ୍କ ଖେଳିଯାଇଥିଲା ସେ କହିଛନ୍ତି ମାଧ୍ୟମିକ ସ୍କୁଲ ମଧ୍ୟରେ ମୋର୍ଟାର୍ ପଡ଼ିବାର ଖବର ପ୍ରଚାରିତ ହେବା ପରେ ଲୋକମାନେ ଅଧିକ ଭୟଭୀତ ହୋଇପଡ଼ିଛନ୍ତି ଭାରତୀୟ ଯବାନମାନେ ପାକିସ୍ତାନୀ ଆକ୍ରମଣର ଠିକଣା ଯବାବ ଦେଇଛନ୍ତି ସର୍ବଶେଷ ଖବର ମିଳିବା ବେଳକୁ ଗୁଳିଗୋଳା ବିନିମୟ ଜାରିଥିଲା ମାଡ୍ରାସ୍ ହାଇକୋର୍ଟ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାର ଦୋଷୀ ବ୍ୟକ୍ତିମାନେ କେନ୍ଦ୍ର ସରକାରଙ୍କ ଅନୁମତି ବିନା ଖଲାସ ହୋଇପାରିବେ ନାହିଁ ବୋଲି ସରକାର ଆକି ମାଡ୍ରାସ୍ ହାଇକୋର୍ଟରେ ତାଙ୍କର ଆଭିମୁଖ୍ୟକୁ ଦୋହରାଇଛନ୍ତି ଜଣେ ଦୋଷୀ ନଳିନୀ ଦଶ୍ଡ ସମାପ୍ତ ହେବା ପୂର୍ବରୁ ଆଗୁଆ ଖଲାସ ହେବା ପାଇଁ କରିଥିବା ଆବେଦନର ଗତକାଲି ଶୁଣାଣି ହୋଇଥିଲା ନଳିନୀକୁ ଆଗୁଆ ଖଲାସ କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ପକ୍ଷର୍ ସ୍ରପାରିଶ କରାଯାଇଥିଲା ଅତିରିକ୍ତ ସଲିସିଟର ଜେନେରାଲ୍ ଜି ରାଜଗୋପାଳନ୍ କହିଛନ୍ତି କେନ୍ଦ୍ର ସରକାରଙ୍କ ସମ୍ମତି ବିନା ରାଜ୍ୟ କ୍ୟାବିନେଟ୍ର ସୁପାରିଶର କୌଣସି ମୂଲ୍ୟ ନାହିଁ ପୂର୍ବରୁ କିଛି ଦୋଷୀ ବ୍ୟକ୍ତି କରିଥିବା ଆବେଦନ ଉପରେ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶର ସେ ଉଲ୍ଲେଖ କରିଥିଲେ ସେହି ମାମଲାରେ ସ୍ରପ୍ରିମ୍କୋର୍ଟ କହିଥିଲେ ଯେହେତ୍ର ସିବିଆଇ ଦ୍ୱାରା ମାମଲାର ତଦନ୍ତ କରାଯାଇଥିଲା ସେ ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କର ସମ୍ମତି ମିଳିବା ଅତ୍ୟନ୍ତ ଅପରିହାର୍ଯ୍ୟ ରାଜ୍ୟ ସରକାରୀ ଓକିଲ ଏ ନଟରାଜନ ମଧ୍ୟ ଅତିରିକ୍ତ ସଲିସିଟର କେନେରାଲ୍ଙ୍କ ସହ ଏକମତ ହୋଇଥିଲେ ସେ କହିଥିଲେ ଦୋଷୀ ବ୍ୟକ୍ତିମାନଙ୍କର କଛି ଅପରାଧ କେନ୍ଦ୍ରୀୟ ଆଇନ୍ ଅଧୀନରେ ଆସୁଥିବାରୁ ସେମାନଙ୍କର ଦଶ୍ଚର ଅବଧି ହ୍ରାସ କରିବା କିମ୍ବା ବୃଦ୍ଧି କରିବାରେ କେନ୍ଦ୍ର ସରକାରଙ୍କ ଅନୁମତିର ଆବଶ୍ୟକତା ରହିଛି

ଏହା ଉପରେ ଅତିରିକ୍ତ ସଲିସିଟର ଜେନେରାଲ୍ କହିଥିଲେ ରାଜ୍ୟ ମନ୍ତ୍ରିମଶ୍ଚଳର ସେହି ପ୍ରସ୍ତାବ କେବଳ ରାଜ୍ୟପାଳଙ୍କୁ ଏକ ସୁପାରିଶ ସଦୃଶ ରାଜନାଥ ଶିବରାତ୍ରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ନୂଆଦିଲ୍ଲୀର ଲାଲକିଲ୍ଲାଠାରେ ବ୍ରହ୍ମକୁମାରୀ ମାନଙ୍କ ଦ୍ୱାରା ଆୟୋଜିତ ମହାଶିବରାତ୍ରି ପର୍ବରେ ଅଂଶଗ୍ରହଣ କରିଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ସିଂହ କହିଛନ୍ତି ଭାରତର ସାଧୁସନ୍ଥମାନେ ବଷୁଧୈବ କୁଟ୍ୟୁକମ୍ର ବାର୍ତ୍ତା ଦେଇ ଯାଇଛନ୍ତି ଯାହାର ଅର୍ଥ ହେଉଛି ସମଗ୍ର ବିଶ୍ୱ ଏକ ପରିବାର ସେ କହିଛନ୍ତି ଭାରତର ସାଧୁସନ୍ଥମାନେ କେବଳ ଦେଶର ଲୋକମାନଙ୍କୁ ଏହି ପରିବାରର ଅଂଶଭାବେ ଗ୍ରହଣ କରିନାହାନ୍ତି ସେମାନେ ସମଗ୍ର ବିଶ୍ୱର କନସାଧାରଣଙ୍କୁ ଏକ ପରିବାରର ଆଖ୍ୟା ଦେଇଛନ୍ତି ଗଭ୍ମେଣ୍ଟ କରୋନା ଭାଇରସ ସରକାର କହିଛନ୍ତି ଓ୍ୱହାନରୁ ଆସିଥିବା ଭାରତୀୟ ନାଗରିକମାନଙ୍କର ପରୀକ୍ଷା କରାଯିବା ପରେ ଯେଉଁମାନଙ୍କ ଦେହରେ କରୋନା ଭୂତାଣୁ ନଥିବାର ଜଣାପଡ଼ିଛି ସେମାନଙ୍କୁ ସେମାନଙ୍କର ନିଜ ନିଜ ଘରକୁ ପଠାଇ ଦିଆଯାଇଛି

ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଜି ନୂଆଦିଲ୍ଲୀରେ ବରିଷ୍ଣ ଅଫିସରମାନଙ୍କ ସହ ଏକ ବୈଠକରେ ସ୍ଥିତାବସ୍ଥା ଓ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ସମ୍ପୁକ୍ତ ମନ୍ତ୍ରଣାଳୟଗୁଡ଼ିକ ସହ ସମନ୍ୱୟରେ ବିଭିନ୍ନ ସତର୍କତାମ୍ବଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ବିଷୟରେ ତାଙ୍କୁ ସ୍ୱଚନା ଦିଆଯାଇଛି ବୈଠକ ସମୟରେ ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦନ ପର୍ଯ୍ୟାପ୍ତ ପରିମାଣରେ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ ଓ ମୁଖା ସଂଗ୍ରହ କରାଯାଇଥିବା ବିଷୟ ଜଣାଇଛନ୍ତି

ଦେଶର କୌଣସି ଭାଗରେ କେହି କରୋନା ଭୂତାଣ୍ରରେ ସଂକ୍ରମିତ ହୋଇଥିବାର ଜଣାପଡ଼ି ନଥିଲେ ମଧ୍ୟ ଏହା ଉପରେ ତୀକ୍ଷ ଦୂଷ୍ଟି ରଖିବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ସମସ୍ତ ରାଜ୍ୟକୁ ନିବେଦନ କରିଛନ୍ତି

ଆକାଶବାଣୀ ଦୂରଦର୍ଶନ ସମ୍ଭାଦ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏବଂ ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟ ୟଟ୍ୟବ୍ ଚ୍ୟାନେଲ୍ଗୁଡ଼ିକରେ ଏହା ଲାଇଭ୍ଷ୍ଟ୍ରିମ୍ ହେବ ଆକାଶବାଣୀ କାର୍ଯ୍ୟକ୍ରମର ହିନ୍ଦୀ ପ୍ରସାରଣ ପରେ ପରେ ଆଞ୍ଚଳିକ ଭାଷାନ୍ତରଣର ପ୍ରଚାର କରିବ

ଭାରତ ଏହାର ପରବର୍ତ୍ତୀ ମ୍ୟାଚ୍ରେ ବାଙ୍ଗଲାଦେଶକୁ ଭେଟିବ